ଦିଲ୍ଲୀ ପୁଲିସ୍ କହିଛି ଜେଏନ୍ୟୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି

ଅତିରିକ୍ତ ସେସନ ଜଜ ସତିଶ କୁମାର ଆରୋରା ଏହି ଆଦେଶ ଶୁଣାଇଛନ୍ତି

ବର୍ତ୍ତମାନର ସରକାରଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ଦୁର୍ନୀତି ଅଭିଯୋଗ ଆସିନାହିଁ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଏବଂ କାର୍ଯ୍ୟକଳାପ ସମ୍ପର୍କରେ ଲିଖିତ ପୁସ୍ତକ 'କର୍ମଯୋଦ୍ଧା ଗ୍ରନ୍ଥ' ଉନ୍ଜୋଚନ ଅବସରରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଶାହା ଏହା କହିଛନ୍ତି ଏନ୍ଡିଏ ସରକାର କୃଷି ଶିଳ୍ପ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଶିଛନ୍ତି ତୋଷାମତକାରୀ ରାଜନୀତି ଜାତିବାଦ ଏବଂ ବଂଶବାଦ ରାଜନୀତିକୁ ଲୋପ କରି ନରେନ୍ଦ୍ର ମୋଦୀ ସରକାର ଏକ ଉଦାହରଣ ସୃଷ୍ଟି କରିଛନ୍ତି

ପିଏମ୍ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆମେରିକା ସଂପର୍କ ବିଶ୍ୱାସ ସହଯୋଗ ଏବଂ ପାରସ୍କରିକ ବୁଝାମଣା ଉପରେ ପର୍ଯ୍ୟବେସିତ ଓ ଏହା ଦିନକୁ ଦିନ ଅଧିକ ଦୂଢ଼ତର ହେବାରେ ଲାଗିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପଙ୍କୁ ନୂଆବର୍ଷର ଶୁଭେଛା ଜଣାଇବା ଅବସରରେ ଶ୍ରୀ ମୋଦି ପାରସ୍କରିକ ସହଯୋଗ ଭିତ୍ତିରେ ଆମେରିକା ସହ କାର୍ଯ୍ୟ କରିବାକୁ ନିଜର ଇଚ୍ଛା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ଟ୍ରମ୍ପଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ବେଳେ ସେ କହିଛନ୍ତି ଗତବର୍ଷ ତ୍ୁଳନାରେ ଚଳିତବର୍ଷ ବିକାଶ କାର୍ଯ୍ୟକ୍ରମକ୍ ଦୁଇଦେଶ ଅଧିକ ପ୍ରାଧାନ୍ୟ ଦେବେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ପରିବାର ଏବଂ ଆମେରିକାର ନାଗରିକମାନଙ୍କୁ ଶ୍ରୀ ମୋଦି ନୂଆବର୍ଷରେ ସୁଖ ଏବଂ ସ୍ୱାଚ୍ଚନ୍ଦ୍ୟ କାମନା କରିଛନ୍ତି ଏହି ଅବସରରେ ବିଗତବର୍ଷମାନଙ୍କରେ ଉଭୟ ଦେଶର ସଂପର୍କରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଥିବା ଶ୍ରୀ ଟ୍ରମ୍ପ କହିଛନ୍ତି ସେ ମଧ୍ୟ ଭାରତବାସୀଙ୍କୁ ଶୁଭକାମନା କ୍ଷଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ମଧ୍ୟରେ ଟେଲିଫୋନ୍ ବାର୍ଭାଳାପ ପରେ ୱାଶିଂଟନ୍ ସ୍ଥିତ ହ୍ୱାଇଟ୍ ହାଉସ୍ରେ ଏ ସମ୍ପର୍କରେ ସମୀକ୍ଷା କରାଯିବା ସହ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ବିଷୟରେ ଆଲୋଚନା କରାଯାଇଛି

ଯୋଗ ଦିବସର ବାର୍ତ୍ତା ପ୍ରଚାର ପ୍ରସାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଗଣମାଧ୍ୟମ ଅନୁଷ୍ଠାନଗୁଡ଼ିକୁ ଏହି ପୁରସ୍କାର ଦେବା ଲାଗି ଗତବର୍ଷ ଜୁନ୍ରେ ମନ୍ତ୍ରଣାଳୟ ସ୍ଥିର କରିଥିଲା ଭାରତ ଏବଂ ଭାରତ ବାହାରେ ଯୋଗର ଉପକାରିତା ସଂପର୍କରେ ଅଧିକରୁ ଅଧିକ ପ୍ରଚାର ଲାଗି ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜାବଡ଼େକର କହିଛନ୍ତି

ଏହି ଅବସରରେ ଶ୍ରୀ ଜାବଡ଼େକର କହିଛନ୍ତି ଯୋଗ ହେଉଛି ବିଶ୍ୱରେ ଭାରତର ପରିଚୟ ଏବଂ ଏହା ଉତ୍ତମ ସ୍ୱାସ୍ଥ୍ୟର ମୂଳ ଚାବିକାଠି

ଏହି ଅବସରରେ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି ଏହା ଗଣମାଧ୍ୟମ ଦ୍ୱାରା ଏକ ସକରାତ୍ମକ ପଦକ୍ଷେପ ଯାହା ମାଧ୍ୟମରେ ସାଧାରଣ ଜନତା ଯୋଗ ବିଷୟରେ ଅଧିକ ସଚେତନ ହୋଇପାରିଛନ୍ତି ଗଣମାଧ୍ୟମ ଏକ ଉତ୍ତମ ପଦକ୍ଷେପ ଭାବେ ସଚେତନତା ସୂଷ୍ଟି କରିଥିବାରୁ ସେ ଗଣମାଧ୍ୟମର ଉଚ୍ଚ ପ୍ରଶଂସା କରିଛନ୍ତି

ସ୍ୱିଡ୍ ବ୍ରେକରସ୍ ଜାତୀୟ ରାଜପଥରେ ଥିବା ସମସ୍ତ ପ୍ରକାରର ସ୍ୱିଡ୍ ବ୍ରେକର ଗାଡ଼ିକୁ ଉଠାଯିବା ପାଇଁ ଏକ ସ୍ୱତନ୍ତ ଅଭିଯାନ ଆରମ୍ଭ ହୋଇଛି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ କହିଛି ଟୋଲପ୍ଲାଜାଗୁଡ଼ିକରେ ସୁରୁଖୁରୁରେ ଟ୍ରାଫିକ୍ ମୁକ୍ତ ଭାବେ ଯାନବାହନଗୁଡ଼ିକ ଚାଲିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ମନ୍ତ୍ରଣାଳୟ କହିଛି ସ୍ୱିଡ୍ ବ୍ରେକର ରହିବା ହେତୁ ଗାଡ଼ିଗୁଡ଼ିକ ଯିବା ଆସିବାରେ ବିଳମ୍ୟ ଘଟିବା ସହ ଯାନଗୁଡ଼ିକ କ୍ଷତି ହେଉଛି ଗାଡ଼ିରେ ବସିଥିବା ଯାତ୍ରୀମନାଙ୍କୁ ଏହା କଷ୍ଟ ଦେଉଥିବା ବେଳେ ତେିଳ ଖର୍ଚ୍ଚ ଅଧିକ ହେଉଛି ଭିସି ଜେଏନ୍ୟୁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ କେଏନ୍ୟୁର କୂଳପତି ଏମ୍ ଜଗଦେଶକୁମାର ସମସ୍ତ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟକୁ ଫେରିଆସି ଏହି ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଘଟିଥିବା ଘଟଣା ଅତ୍ୟନ୍ତ ଦୂର୍ଭାଗ୍ୟଜନକ ଆହତ ଛାତ୍ରଛାତ୍ରୀମାନଙ୍କୁ ସେ ସମବେଦନା ଜଣାଇଛନ୍ତି

ତେବେ ପଛକଥା ଭୁଲି ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତିଶୂଙ୍ଖଳା ବଜାୟ ରଖିବାକୁ ସେ କହିଛନ୍ତି ଅନ୍ୟ ପକ୍ଷରେ ଦିଲ୍ଲୀ ପୁଲିସ୍ କହିଛି ଯେ ଜେଏନ୍ୟୁ ସ୍ଥିତି ନିୟନ୍ତଣାଧୀନ ରହିଛି ଏବଂ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ୍ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛି ଗଣମାଧ୍ୟମ ସହ କଥାବାର୍ଭା ବେଳେ ଡିସିପି ଦେବେନ୍ଦ୍ର ଆର୍ଯ୍ୟ କହିଛନ୍ତି ବିଶ୍ୱବିଦ୍ୟାଳୟ ପରିସରରେ ଆଉ କିଛି ଅପ୍ରୀତିକର ଘଟଣା ଘଟିଥିବା ରିପୋର୍ଟ ମିଳିନାହିଁ ବିଶ୍ୱବିଦ୍ୟାଳୟ ପରିସରରେ ଏବଂ ବାହାରେ ପୁଲିସ୍ ସକ୍ରିୟ ଭାବେ କାର୍ଯ୍ୟ କରୁଛି ସେ କହିଛନ୍ତି କ୍ରାଇମ୍ବ୍ରାଞ୍ଚ୍ ଏହି ଘଟଣାର ତଦନ୍ତ କରୁଛି ସେଣ୍ଟର ଓନିଅନ୍ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ଚାହିଦା ଅନୁସାରେ ଆମଦାନୀ ହୋଇଥିବା ପିଆଜକୁ ସଂଗ୍ରହ କରିବାକୁ କହିଛନ୍ତି

ଏହା ଦେଶର ଅଗଣିତ ସ୍ଥାନାନ୍ତର ଶ୍ରମିକ ଦିନ ମଜ୍ଜରିଆ ଏବଂ ବାରମ୍ଭାର ସ୍ଥାନ ପରିବର୍ତ୍ତନ କର୍ତ୍ତିବା ଶ୍ରମିକ ଓ ନିଯୁକ୍ତି ଅନ୍ୱେଷଣରେ ଯାଉଥିବା ଲୋକମାନଙ୍କୁ ଦେଶର ଯେକୌଣସି ସ୍ଥାନରେ ଖାଉଟି ସାମଗ୍ରୀ ପାଇବାରେ ସହାୟତା କରିବ ଶ୍ରୀ ପାଶୱାନ କହିଛନ୍ତି କିଛି ମାସ ମଧ୍ୟରେ ଖାଇବା ତେଲର ଦରବୃଦ୍ଧି ସମ୍ପର୍କରେ ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଖାଇବା ତେଲ ଗଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ କହିଛନ୍ତି ଚଳିତ ବର୍ଷ ତେିଳବିକ ଏବଂ ଖାଇବା ତେଲର ଆମଦାନୀ ପରିମାଣ ପୂର୍ବବର୍ଷ ତ୍କଳନାରେ ଯଥେଷ୍ଟ ବୃଦ୍ଧି ପାଇଛି

ଦକ୍ଷିଣ ଜାମ୍ମୁ କାଶ୍ମୀରର ଅବନ୍ତିପୁରା ଅଞ୍ଚଳରେ ସୁରକ୍ଷାବଳ ସହିତ ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆକି ପାହାନ୍ତା ପ୍ରହରରେ ଅବନ୍ତିପୁରା ଅଞ୍ଚଳର ଚୁର୍ସୋ ଗାଁରେ ସୁରକ୍ଷାବଳ ପକ୍ଷରୁ ସଂପୂକ୍ତ ଅଞ୍ଚଳକୁ ଘେରାବନ୍ଦି କରାଯାଇ ଯାଞ୍ଚ କରାଯାଇଥିଲା ମୃତ ଆତଙ୍କବାଦୀ ହେଉଛି ଅନନ୍ତନାଗ ଜିଲ୍ଲାର ବିଜବେହାରା ଅଞ୍ଚଳର ସାହିଦ ବୋଲି ଜଣାପଡ଼ିଛି ସୁରକ୍ଷାବଳ ପକ୍ଷରୁ ତାକୁ ଆତ୍କସମର୍ପଣ ପାଇଁ କୁହାଯାଇଥିଲେ ମଧ୍ୟ ସେ ପ୍ରଥମେ ଗୁଳି ଚାଳନା କରିଥିଲା

ସେହିପରି କାଶ୍ମୀର ଉପତ୍ୟକାର ଅନ୍ୟ ଏକ ଘଟଣାରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି ପୁଲଓ୍ୱାମା ଜିଲ୍ଲାର ସାଲି ଗ୍ରାମରେ ଏହି ଘଟଣା ଘଟିଛି ପୁଲିସ୍ ସୃତ୍ରକୁ ଉଦ୍ଧାର କରି ଆମ ସମ୍ଭାଦଦାତା କହିଛନ୍ତି ଯେ ଏକ ଗୁପ୍ତ ସୂଚନା ମିଳିବା ପରେ ପୁଲିସ୍ ସମ୍ପ୍ରକ୍ତ ଗାଁକୁ ଘେରା ବନ୍ଦୀ କରି ଖାନତଲାସୀ ଚଳାଇଥିଲା ସ୍ଥାନୀୟ ଅଞ୍ଚଳର ଜଣେ ଯ୍ରବକ ଯିଏକି ଆତଙ୍କବାଦୀ ଗୋଷୀରେ ଯୋଗଦେଇଥିଲା ତାକୁ ଆତ୍କସମର୍ପଣ କରିବା ପାଇଁ କୁହାଯାଇଥିଲା କିନ୍ତୁ ଦୀର୍ଘ ସମୟ ଧରି ପୁଲିସ୍ ସହିତ ଗୁଳି ବିନିମୟ ପରେ ତାର ମୃତ୍ୟୁ ଘଟିଛି

ଆର୍ଷିଆ ସୀମା ପାଖ ସହର ବାସିନ୍ଦା ରାକେଶ କୁମାର ସେହି ପାକିସ୍ତାନୀ ଝିଅଙ୍କୁ ସେ ଅଞ୍ଚଳର ସୁରକ୍ଷା ବନ୍ଦୋବସ୍ତ ସଂପର୍କୀୟ ସୂଚନା ଦେବା ଅଭିଯୋଗରେ ପୁଲିସ୍ ତାଙ୍କୁ ଗିରଫ୍ କରିଛି ଏ ସଂପର୍କରେ ଏକ ମାମଲା ରୁକ୍କୁ ହେବା ସହ ପୁଲିସ୍ ଏବଂ ଅନ୍ୟ ସଂସ୍ଥା ତଦନ୍ତ କରୁଛି ପୁଲିସ୍ ସୂତ୍ରରୁ ଜଣାପଡ଼ିଛି ଅଭିଯୁକ୍ତଙ୍କୁ ଜଏଣ୍ଟ ଇଣ୍ଟ୍ରୋଗେସନ୍ ସେକ୍ଷର ଜେଆଇସିକୁ ନେଇ ଏ ବିଷୟରେ ଅଧିକ ପଚରାଉଚରା କରାଯିବ